ଏହି ବିଲ୍ ଏକ ବ୍ୟବସ୍ଥାପକ ସଭାସହ ଜାମ୍ମ କାଶୁୀରକ୍ତ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବ ଏବଂ ବିନା ବ୍ୟବସ୍ଥାପକ ସଭାସହ ଲଦାଖ୍କୁ ଏକ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଭୟ ପ୍ରସ୍ତାବ ଓ ବିଲ୍କୁ ସଭାରେ ଉପସ୍ଥାପନ କରିଛନ୍ତି ବିଲ୍କୁ ଉପସ୍ଥାପନ କରି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି କାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଓ ସେ ଦୃଷ୍ଟିରୁ ଭାରତୀୟ ସଂସଦ ରାଜ୍ୟପାଇଁ ନିୟମ ପ୍ରଣୟନ କରିବାକୁ ହକ୍ଦାର୍ ସେ କହିଛନ୍ତି ଏହି ପ୍ରସ୍ତାବ ଓ ବିଲ୍ ଜାମ୍ମ କାଶ୍ମୀରକୁ ସବୁଦିନ ପାଇଁ ଭାରତ ସହ ରହିବାକୁ ନିଶ୍ଚିତ କରିବ ଜାମ୍ମ କାଶ୍ମୀର ଉପରେ କଂଗ୍ରେସ ଦୋଷାରୋପ କରିବାର୍ ନିବୃତ୍ତ ରହି ନିଜର ଆଭିମ୍ରଖ୍ୟ ସ୍ୱଷ୍ଟ କର୍ ବୋଲି ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଏ ସଂକ୍ରାନ୍ତରେ ସଭାରେ ନିୟମ ବିଷୟରେ ବାଖ୍ୟା କରିଛନ୍ତି ସେ କହିଛନ୍ତି ସରକାରଙ୍କ କାନ୍ମ କାଶ୍ରୀର ପାଇଁ ନିୟମ ପ୍ରଣୟନ କରିବାର୍ କେହି ଅଟକାଇ ପାରିବେ ନାହିଁ କେତେକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ସେ ଯେତେବେଳେ ଜାନ୍ମୁ ଓ କାଶ୍ମୀର କଥା ଉଲ୍ଲେଖ କରୁଛନ୍ତି ତାହା ମଧ୍ୟରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଅକ୍ସାଇ ଚୀନ୍ ମଧ୍ୟ ଆସୁଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଏହି ବିଲ୍ ଓ ପ୍ରସ୍ତାବ ଆଗତ କରିବା ସମୟରେ ବିରୋଧୀ ଦଳର ସଦସ୍ୟ ଓ ତାଙ୍କ ମଧ୍ୟରେ ଖୁବ୍ ଯୁକ୍ତତର୍କ ହୋଇଥିଲା ବିତର୍କରେ ଅଂଶଗ୍ରହଣ କରି କଂଗ୍ରେସର ମନିଶ ତିୱାରୀ ଏ ବିଷୟରେ ସରକାରଙ୍କର ସମାଲୋଚନା କରିଥିଲେ ସେ କହିଥିଲେ ରାଜ୍ୟର ଜନସାଧାରଣଙ୍କର ସମ୍ମତି ନ ନେଇ ଏହାର ସୀମାରେ ପରିବର୍ତ୍ତନ କରିବା ଏକ ସାମ୍ବିଧାନିକ ବିପର୍ଯ୍ୟୟ ବିଜେପିର ଯୁଗଳ କିଶୋର କହିଥିଲେ ଜାମ୍ମୁ କାଶ୍ମୀରକୁ ମିଳୁଥିବା ସ୍ୱତନ୍ତ ମର୍ଯ୍ୟଦାରୁ ରାଜ୍ୟକୁ କୌଣସି ଲାଭ ମିଳିନାହିଁ ସେ କହିଥିଲେ ଏହା କେବଳ ଜାନ୍ମୁ କାଶ୍ମୀରକୁ ବିକାଶରୁ ବଞ୍ଚିତ କରିଛି ଓ ସେଠାରେ ବ୍ୟବସାୟ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଅବନତି ଘଟିଛି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏ ପ୍ରସଙ୍ଗରେ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନବାଚୀ ଉହ୍ଚାପନ କରିଥିଲେ ଡିଏମ୍କେର ଟିଆର୍ ବାଲୁ ମଧ୍ୟ କେନ୍ଦ୍ର ସରକାରଙ୍କ ପ୍ରତି ଆରୋପ ଲଗାଇଥିଲେ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇ ଟିଏମ୍ସି ନେତା ସୁଦୀପ ବନ୍ଦୋପାଧ୍ୟାୟ କହିଥିଲେ କାମ୍ମୁ କାଶ୍ମୀରରେ କୌଣସି ଅତ୍ୟାଚାର ହେବା ଉଚିତ୍ ନୁହେଁ ପରେ ଟିଏମ୍ସି ସଦସ୍ୟମାନେ ସଭାକକ୍ଷ ପରିତ୍ୟାଗ କରି ଚାଲିଯାଇଥିଲେ ବିତର୍କରେ ଅଂଶଗ୍ରହଣ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରି ଏହାକୁ ଐତିହାସିକ ବର୍ଷ୍ଣନା କରିଥିଲେ

ବିତର୍କରେ ଅଂଶଗ୍ରହଣ କରି ପାର୍ଟି ଏମ୍ପି ରାଜୀବ ରଞ୍ଜନ ସିଂହ କହିଛନ୍ତି ସରକାରଙ୍କୁ ସନ୍ତାସବାଦ ବିରୁଦ୍ଧରେ ଲଢ଼େଇ କରିବା ଉପରେ ଧ୍ୟାନ ଦେବା ଉଚିତ୍ ଥିଲା ଜାମ୍ମୁ କାଶ୍ମୀର ସଂକ୍ରାନ୍ତ ବିବାଦୀୟ ଧାରା ଉପରେ ନିଷ୍କଭି ନେବାର କୌଣସି ଆବଶ୍ୟକତା ନଥିଲା ଅନ୍ୟ ପକ୍ଷରେ ବିଜେଡ଼ି ସରକାରଙ୍କୁ ଏ କ୍ଷେତ୍ରରେ ସମ୍ପର୍ଶ୍ଣ ସମର୍ଥନ ଦେଇଛି

କେନ୍ଦ୍ର ସରକାରଙ୍କ ଉପରେ ଆସ୍ଥା ରଖିବାକୁ ସେ ଜାମ୍ମୁ କାଶ୍ମୀରର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ବିତର୍କରେ ଅଂଶଗ୍ରହଣ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଯେତେବେଳେ ସମଗ୍ର ଦେଶ ବିଲ୍କୁ ନେଇ ଖୁସି ବ୍ୟକ୍ତ କରୁଛି ସେତେବେଳେ କଂଗ୍ରେସ ପାର୍ଟି ବିଲ୍କୁ ବିରୋଧ କରିବା ଦୁର୍ଭାଗ୍ୟ ଜନକ କଂଗ୍ରେସ ପାର୍ଟି ଏହାକୁ ଗଣତନ୍ତ୍ରର କଳାଦିବସ କହି ପାକିସ୍ତାନର ଭାଷା କହୁଥିବାର ସେ ଅଭିଯୋଗ କରିଛନ୍ତି

ସରକାରଙ୍କ ନିଷ୍ପଭିକୁ ସମର୍ଥନ କରି ଟିଆର୍ଏସ୍ର ନମୋ ନାଗେଶ୍ୱର ରାଓ ଏହାକୁ ସ୍ୱାଗତ କରିଛନ୍ତି ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଏହା ଉପରେ ସରକାରଙ୍କର ସମାଲୋଚନା କରିଛନ୍ତି ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା କାନ୍ମୁ କାଶ୍କୀରର ଜନସାଧାରଣ ଖୁସି କି ବୋଲି ସେ ପ୍ରଶ୍ର କରିଛନ୍ତି ସେ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ପାକିସ୍ତାନ ଅଧିକୃତ କାଶ୍ୱୀରର ସ୍ଥିତି ବିଷୟରେ ମଧ୍ୟ କହିବା ଉଚିତ୍ ନ୍ୟାସନାଲ୍ କନ୍ଫରେନ୍ବର ହସନେନ୍ ମସ୍ତ୍ଦି ସରକାରଙ୍କ ନିଷ୍ପଭିକୁ ବିରୋଧ କରି ଜାମ୍ମୁ କାଶ୍ମୀରର ବିଶ୍ୱାସ ତ୍ରୁଟି ଯାଇଛି ବୋଲି କହିଛନ୍ତି ସରକାରଙ୍କର ପଦକ୍ଷେପ ଅଣସାୟିଧାନିକ ବୋଲି ସେ କହିଛନ୍ତି ଲଦାଖର ବିଜେପି ଏମ୍ପି ଜାମିୟାଙ୍ଗ୍ ସେରିଙ୍ଗ୍ ନାମ୍ଗ୍ୟାଲ୍ କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ପର୍ବ ଭୁଲ୍କୁ ସଂଶୋଧନ କରାଯାଇଛି ସେ କହିଛନ୍ତି ପ୍ରଥମଥର ପାଇଁ ସରକାର ଲଦାଖର ଜନସାଧାରଣଙ୍କ ମନୋଭାବକ୍ର ବୃଝିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖକୁ ଏକ ବିଶ୍ୱବିଦ୍ୟାଳୟ ଦେଇଥିବାର୍ ସେ ସନ୍ତୋଷ ପ୍ରକାଶ କରିଛନ୍ତି ଗତ ସାତ ଦଶନ୍ଧି ଧରି କେହି ଲଦାଖକୁ ଗୁରୁତ୍ୱ ଦେଉନଥିଲେ ଏହାର ଜନସାଧାରଣଙ୍କ ସମସ୍ୟା ବ୍ୟଝୁନଥିଲେ କିୟା ଏହାର ଭୌଗଳିକ ଓ କଳବାୟୁ ଅବସ୍ଥା ବିଷୟରେ କାଣିବାକୁ ଚାହୁଁନଥିଲେ ବୋଲି ସେ କହିଛନ୍ତି

ଲଦାଖ ଏକ କେନ୍ଦ୍ରଶାସିତ ଅଞ୍ଚଳ ହେବାକ୍ର ସେଠାର ଜନସାଧାରଣ ସର୍ବଦା ଚାହିଁ ଆସ୍ରଥିଲେ ବୋଲି ସେ କହିଛନ୍ତି ଏ ସଂକ୍ରାନ୍ତ ଆଲୋଚନା ଜାରି ରହିଛି

ରାଜ୍ୟସଭାରେ ଏହି ପ୍ରସ୍ତାବ ଗୃହିତ ହୋଇସାରିଛି ଓ ଗତକାଲି ଏ ସଂକ୍ରାନ୍ତୀୟ ବିଲ୍ ପାଶ୍ ହୋଇଛି

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଲଦାଖର ଏମ୍ପି ଲଦାଖ ଅଞ୍ଚଳର ଜନସାଧାରଣଙ୍କ ଆଶା ଓ ଆକାକ୍ଷାଂକୁ ଯଥାର୍ଥ ଭାବେ ଉପସ୍ଥାପନ କରିଚ୍ଛନ୍ତି

ଶ୍ରୀ ଜେଟଲୀ କହିଛନ୍ତି ବିଜେପିର ଆଦର୍ଶ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଭିଜନ୍ ସତ୍ୟ ପ୍ରମାଣିତ ହୋଇଛି ଓ ପଣ୍ଡିତ କବାହାରଲାଲ ନେହେରୁଙ୍କ ଭିଜନ୍ ବିଫଳ ହୋଇଛି

ସରକାରଙ୍କର ଏହି ପଦକ୍ଷେପ ପାଇଁ ପ୍ରବଳ ସମର୍ଥନ ମିଳୁଥିବାରୁ ବହୁ ବିରୋଧୀ ଦଳ ମଧ୍ୟ ଏହାକୁ ସମର୍ଥନ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି ଏଲ୍ଏସ୍ କାପାନ୍ ଟ୍ରିବୁଟ୍ ଲୋକସଭା ବାଚସ୍କତି ଓମ୍ ବିର୍ଲା କାପାନ୍ର ହିରୋସୀମା ଓ ନାଗାସାକି ସହର ଉପରେ ପରମାଣୁ ବୋମା ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି

ଏହି ଅବସରରେ ସଭାରେ ସଦସ୍ୟମାନେ କିଛି ସମୟ ପାଇଁ ନିରବ ପ୍ରାର୍ଥନା କରିଥିଲେ ଆର୍ମି କମାଣ୍ଡର ମିଟିଂ ଉତ୍ତର କମାଣ୍ଡ ର ଜେନେରାଲ୍ ଅଫିସର୍ କମାଣ୍ଡିଂ ଇନ୍ ଚିଫ୍ ଲେପ୍ଟନାଣ୍ଟ କେନେରାଲ୍ ରଣବୀର ସିଂହ ଗୁଇନ୍ଦା ଓ ନିରାପତ୍ତା ସଂସ୍ଥାଗୁଡ଼ିକର କୋର୍ ଗ୍ରପ୍ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଶ୍ରୀନଗରରେ ଅନୁଷ୍ଠିତ ଏହି ବୈଠକରେ ଯେକୌଣସି ପରିସ୍ଥିତିର ସାମ୍ବା କରିବାକୁ ପ୍ରସ୍ତୁତିର ସମୀକ୍ଷା କରାଯାଇଛି ଲେପୁନାଙ୍କ ଜେନେରାଲ୍ ସିଂହ କହିଛନ୍ତି ଶାନ୍ତି ଓ ନିରାପତ୍ତା ପାଇଁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ କହିଛନ୍ତି ଗତ କିଛିଦିନ ଧରି ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସନ୍ତାସବାଦୀମାନଙ୍କୁ ମକଭୂତ କରିବାକୁ ଉଦ୍ୟମ କରିଆସୁଛି ପାକିସ୍ତାନ ଅସ୍ତ୍ରବିରତି ଲଙ୍ଘନ ଓ ସୀମାପାର୍ ଅନୁପ୍ରବେଶ ତଥା ସନ୍ତାସବାଦୀ କାର୍ଯ୍ୟକଳାପ ମାଧ୍ୟମରେ ଏଭଳି କରୁଛି ବୋଲି ସେ କହିଛନ୍ତି ଏହା ବ୍ୟତୀତ ସେମାନେ ଜାଞ୍ଗୁ କାଶ୍ମୀର ସମ୍ୟନ୍ଧରେ ସାମାଜିକ ଗଣମାଧ୍ୟମରେ ଭୁଲ୍ ଖବରମାନ ପ୍ରଚାର କରୁଛନ୍ତି ଦେଶରେ କୌଣସି ବିଶ୍ୱଙ୍ଗଳା ସୂଷ୍ଟି କରିବାକୁ ପାକିସ୍ତାନ ଦ୍ୱାରା ଉଦ୍ୟମ କରାଗଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଲେପ୍ଟନାର୍କ୍ଷ ଜେନେରାଲ୍ କହିଛନ୍ତି ପାକିସ୍ତାନର ଗୁଜବରେ ପ୍ରଭାବିତ ନ ହେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପାକିସ୍ତାନର ସେନାବାହିନୀ ଯଦି କୌଣସି ଦ୍ୟୁସାହସିକ କାର୍ଯ୍ୟ କରେ ତେବେ ଭାରତୀୟ ସେନାବାହିନୀ ଏହାର କଡ଼ା ଜବାବ ଦେବାକୁ ସଂକଳ୍ପବଦ୍ଧ ଥିବାର ସେ କହିଛନ୍ତି

ପୂର୍ବରୁ ଏହା ଲୋକସଭାରେ ପାଶ୍ ହୋଇସାରିଛି ଖାଉଟିମାନଙ୍କର ବିଭିନ୍ନ ବିବାଦ ଓ ଆପତ୍ତି ଅଭିଯୋଗର ସମାଧାନ ପାଇଁ ଏକ କର୍ତ୍ତୃପକ୍ଷ ସ୍ଥାପନ କରି ସେମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା ଏହି ବିଲ୍ର ମୂଳ ଲକ୍ଷ୍ୟ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତ୍ୱପକ୍ଷ ସ୍ଥାପନ ପାଇଁ ବିଲ୍ରେ ବ୍ୟବସ୍ଥା ରହିଛି ଯାହା ଖାଉଟିମାନଙ୍କର ଅଧିକାରକୁ ସୁରକ୍ଷିତ କରିପାରିବ ଅନିୟମିତତା ସ୍ଥଳେ ସେହି କର୍ତ୍ତପକ୍ଷ ଉତ୍ପାଦନକାରୀଙ୍କ ଉପରେ ଜୋରିମାନା ଲାଗୁ କରିବାକୁ କ୍ଷମତାପ୍ରାପ୍ତ ହେବ

ଏସ୍ସି ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରିମସ୍ଜିଦ୍ ଜମି ବିବାଦ ମାମଲାରେ ସୁପ୍ରିମ୍କୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ ସାୟିଧାନିକ ଖଣ୍ଡପୀଠ ମଧ୍ୟସ୍ଥ କମିଟିଙ୍କ ରିପୋର୍ଟ୍କୁ ଗତ ଦୁଇ ତାରିଖରେ ପାଠ କରିଥିଲେ